ଆସନ୍ତାକାଲିଠାରୁ ପାର୍ଲାମେଙ୍କର ମୌସୁମୀ ଅଧିବେଶନ ଆରପାରିରେ ଓଲିଉଡ୍ର ବର୍ଷୀୟାନ୍ ଅଭିନେତା ଅଜିତ୍ ଦାସ ବିଭିନ୍ ମହଲରେ ଶୋକର ଛାୟା

ଉଷୁମ ପାଶି ପିଇବା ନିୟମିତ ଚ୍ୟବନ୍ପ୍ରାସ୍ ଖାଇବା ଧୂମ୍ରପାନ ଏବଂ ମଦ୍ୟପାନଠାରୁ ଦୂରେଇ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଛି

ତେବେ ପ୍ରଥମ ଦିନ ବ୍ୟତୀତ ଅନ୍ୟ ସବୂଦିନ ରାଜ୍ୟସଭା ବୈଠକ ସକାଳ ସିଫୁ ଏବଂ ଲୋକସଭା ବୈଠକ ସନ୍ଧ୍ୟା ସିଫୁରେ ଅନୁଷ୍ଟିତ ହେବ

ତାଙ୍କ ବିୟୋଗରେ ଓଡ଼ିଆ ସିନେମା ଜଗତରେ ଏକ ଅପ୍ରଣୀୟ ଅଜିତ୍ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ତାଙ୍କୁ ଜଣେ ମହାନ ପ୍ରତିଭା ଭାବେ ବର୍ଷ୍ଡନା କରିଛନ୍ତି

ଏଥିସହ ଓପନ୍ ସ୍କୁଲ ସପୁମେକ୍କାରୀ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ